ପାର୍ଲାମେଣ୍ଟ ସାଇନ୍ଡାଏ କୋବିଡ ନାଇଣ୍ଟିନ୍ ସଂକ୍ରମଣ ଯୋଗୁଁ ପାର୍ଲାମେଣ୍ଟ ଅଧିବେଶନକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆଜି ସ୍ଥୁଗିତ ରଖାଯିବ

ରାଜ୍ୟସଭାରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭିମୁରଲୀଧରନ୍ କହିଚ୍ଚନ୍ତି ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ସରକାର ନିଷ୍ପଭି ନେଇଛନ୍ତି ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା ପୂର୍ବରୁ ଲୋକସଭାରେ ପାସ୍ ହୋଇଥିବା ବିଲ୍ଗୁଡ଼ିକୁ ରାଜ୍ୟସଭାରେ ପାସ୍ କରାଯିବ

ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ବିଜେପିର ନିରଜ ଶେଖର ଓ ଅରୁଣ ସିଂ ସମାଜବାଦୀ ପାର୍ଟିର ପ୍ରଫେସର ରାମଗୋପାଳ ଯାଦବ ଓ ଜାଭେଦ ଅଲ୍ଲୀ ଖାଁ କଂଗ୍ରେସର ରାଜ ବବର୍ ଓ ବିଏସ୍ପିର ବୀର୍ ସିଂ ରହିଛନ୍ତି ଆଜି ରାଜ୍ୟସଭାର କାର୍ଯ୍ୟଧାରା ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ସେହି ସାଂସଦମାନେ ନଭେମ୍ଘର ମାସରେ ଅବସର ଗ୍ରହଣ କରିବେ ବୋଲି ଘୋଷଣା କରିଥିଲେ

କୌଣସି ବିଦେଶୀ ଅନୁଦାନ ମଧ୍ୟରେ ବିଦେଶରୁ ଆସୁଥିବା ଦାତବ୍ୟ ଅର୍ଥ ବିଦେଶରୁ ଅର୍ଥ ହସ୍ତାନ୍ତର ଓ ଅନ୍ୟାନ୍ୟ ପ୍ରତିଭ୍ଡିତ ଅନ୍ତର୍ଭୁକ୍ତ ଏହି ବିଲ୍ ଅନୁସାରେ ସରକାରୀ କର୍ମକର୍ତ୍ତାମାନେ କୌଣସି ବିଦେଶୀ ଅନୁଦାନ ଗ୍ରହଣ କରିପାରିବେ ନାହିଁ ବିଦେଶୀ ଅନୁଦାନ ଗ୍ରହଣ କରିବା ପାଇଁ ଅନୁମତି ନେବା ପଞ୍ଜିକରଣ କରିବା ପଞ୍ଜିକରଣର ନବୀକରଣ କରିବା ପାଇଁ ପ୍ରତ୍ୟେକଙ୍କୁ ଆଧାର ନମ୍ଘର ଦେବାକୁ ହେବ ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ ଜମାଖାତାକୁ ସେହି ଅର୍ଥ କେବଳ ଆସି ପାରିବ ବିଲ୍ ସଂକ୍ରାନ୍ତୀୟ ଆଲୋଚନାରେ ଅଂଶଗ୍ରହଣ କରି ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ବିଦେଶୀ ଅନୁଦାନ ଯେପରି ଦେଶର ସାମାଜିକ ରାଜନୈତିକ ବାତାବରଣକୁ ପ୍ରଭାବିତ ନ କରେ ଏହି ବିଲ୍ ଆଶିବା ପଛରେ ତାହା ମୂଳ ଲକ୍ଷ୍ୟ ରହିଛି ସେ କହିଛନ୍ତି ଏହି ବିଲ୍ ବିଦେଶୀ ଅନୁଦାନ ଗ୍ରହଣ ପ୍ରକ୍ରିୟାରେ ସ୍ୱଚ୍ଚତା ଆଣିବ ବିଲ୍ ଉପରେ ଆଲୋଚନା ଆରମ୍ଭ କରି ବିଜେପିର ଅରୁଣ ସିଂ କହିଥିଲେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହା ଏକ ଅତି ଉଉମ ପଦକ୍ଷେପ ଯାହାଦ୍ୱାରା ବିଦେଶରୁ ଆସୁଥିବା ପାର୍ଷିକୁ ତଦାରଖ କରାଯାଇ ପାରିବ ସେ କହିଛନ୍ତି ଅନେକେ ଏନ୍ଜିଓ ବିଦେଶୀ ପାଣ୍ଠିର ଅପବ୍ୟବହାର କରୁଥିବାରୁ ଏହି ବିଲ୍ ଆଶିବା ଅପରିହାର୍ଯ୍ୟ ହୋଇପଡ଼ିଛି ବିଜୁ ଜନତା ଦଳର ପ୍ରଶାନ୍ତ ନନ୍ଦ କହିଛନ୍ତି ବିଦେଶୀ ଅନୁଦାନକୁ ଅନ୍ୟ ବାବଦରେ ଖର୍ଚ୍ଚ କରାଯିବା କ୍ଷେତ୍ରରେ କଠୋର କାର୍ଯ୍ୟାନୁଷାନ ଗ୍ରଡଣ କରାଯିବା ଆବଶ୍ୟକ ତେବେ ସେ ଏକଥା ମଧ୍ୟ କହିଛନ୍ତି କୌଣସି ପ୍ରକାରର ଅନିୟମିତତା ସହ ସଂପୃକ୍ତ ନଥିବା ଏନ୍ଜିଓ ଗୁଡ଼ିକୁ ବିଭିନ୍ନ ସଂସ୍ଥା ଦ୍ୱାରା ହଇରାଣ ହରକତ କରାଯିବା ଉଚିତ ନୁହେଁ ବିଲ୍କୁ ସମର୍ଥନ କରି କେଡିୟୁ ନେତା ଆର୍ସିପି ସିଂ କହିଚ୍ଚନ୍ତି ଏ ସଂକ୍ରାନ୍ତ ତଦାରଖ ବ୍ୟବସ୍ଥାକୁ ଏାହି ଆଇନ ଅଧିକ ମଜବୁତ କରିବ ଏଆଇଏଡିଏମ୍କେର ଏସ୍ଆର ବାଳସୁବ୍ରମନ୍ୟନ୍ ସ୍ୱପନ ଦାସଗୁପ୍ତା ଟିଡିପିର କେ ରବିନ୍ଦ୍ରକୁମାର ବିଲ୍ ସଂକ୍ରାନ୍ତ ବିତର୍କରେ ଅଂଶଗ୍ରହଣ କରିଥିଲେ

କୋବିଡ ଷ୍ଟାଟସ୍ ଦେଶରେ ଦେନିକ କୋବିଡ ଆରୋଗ୍ୟ ହାର କ୍ରମାନ୍ୱୟରେ ପଞ୍ଚମଦିନ ପାଇଁ ଚିକିିିତ ହେଉଥିବା ସଂକ୍ରମିତମାନଙ୍କଠାରୁ ଅଧିକ ରହିଛି

ବିଶ୍ୱରେ ଭାରତର କୋବିଡ୍ ଆରୋଗ୍ୟ ହାର ସର୍ବାଧିକ ରହିଛି

ଏହି ଦ୍ୱିପକ୍ଷୀୟ ଶିଖର ବୈଠକ ଦୁଇଦେଶ ମଧ୍ୟରେ ଭାଗିଦାରୀ ସଂପର୍କକୁ ସମୀକ୍ଷା କରିବାକୁ ସୁଯୋଗ ପ୍ରଦାନ କରିବ ଶ୍ରୀଲଙ୍କାରେ କିଛିମାସ ପୂର୍ବେ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଓ ଶ୍ରୀ ରାଜପକ୍ଷେ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଥିଲେ

ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି

ଆଉ ଏକ ପ୍ରଶ୍ନ ଉପରେ ଶ୍ରୀ ଗୋଏଲ୍ କହିଛନ୍ତି ରେଳବାଇର ଖାଲିପଡ଼ିଥିବା କମିଗୁଡ଼ିକରେ ବ୍ୟବସାୟିକ କାର୍ଯ୍ୟ ପାଇଁ ଅସ୍ଥାୟୀ ଭାବେ ଅନୁମତି ଦିଆଯିବ ଏଥିରୁ ମିଳିବାକୁ ଥିବା ଅର୍ଥ ରେଳବାଇର ଉନ୍ନତି ଦିଗରେ ଖର୍ଚ୍ଚ କରାଯିବ ସେ କହିଛନ୍ତି ରେଳବାଇର ଯେଉଁ ଜମିଗୁଡ଼ିକରେ ବର୍ତ୍ତମାନ କୌଣସି କାର୍ଯ୍ୟ କରିବାର ନାହିଁ ସେହି ଜମିଗୁଡ଼ିକୁ ବ୍ୟବସାୟିକ କାର୍ଯ୍ୟ ପାଇଁ ଅନୁମତି ଦିଆଯିବ ଇଣ୍ଡୋ ଚୀନ ଏଗ୍ରିମେଣ୍ଟ ଭାରତ ଚୀନ ସୀମାରେ ପ୍ରକୃତ ନିୟନ୍ତ୍ରଣରେଖାଠାରେ ପରିସ୍ଥିତିରେ ସୁଧାର ଆଶିବାକୁ ଦୁଇଦେଶ ମଧ୍ୟରେ ତନାଘନା ଆଲୋଚନା ହୋଇଛି ଗତ ସୋମବାର ଦିନ ଉଭୟ ଦେଶର ବରିଷ୍ଠ କମାଣ୍ଡରମାନଙ୍କ ମଧ୍ୟରେ ଷଷ୍ଠ ପର୍ଯ୍ୟାୟର କଥାବାର୍ତ୍ତା ଅନୁଷ୍ଠିତ ହୋଇଥିଲା ବରିଷ୍ଠ କମାଣ୍ଡରମାନଙ୍କ ବୈଠକ ପରେ ଏକ ମିଳିତ ପ୍ରେସ୍ ଇସ୍ତାହାର କାରି କରାଯାଇଥିଲା ଓ ଦୁଇଦେଶ ସେମାନଙ୍କ ମଧ୍ୟରେ ଉପୁଜିଥିବା ସହମତିର କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜି ହୋଇଥିଲେ ଏହାଛଡ଼ା ଦୁଇଦେଶ ମଧ୍ୟରେ ଯୋଗାଯୋଗ ବୃଦ୍ଧି କୌଣସି ପ୍ରକାର ଭୁଲ୍ ବୁଝାମଣାକୁ ଏଡ଼ାଇବା ଭୁଲ୍ ଆକଳନ କରିବା ସୀମା ଅଞ୍ଚଳକୁ ଅଧିକ ସୈନ୍ୟ ପଠାଇବାରୁ ନିବୃଭ ରହିବା ଓ ଏକତରଫା ଭାବେ ସ୍ଥିତାବସ୍ଥାରେ ପରିବର୍ଭନ ଆଣିବା ପାଇଁ ନିବୃତ୍ତ ରହିବାକୁ ସହମତି ସୃଷ୍ଟି ହୋଇଥିଲା ପରିସ୍ଥିତିକୁ ଖରାପ କରିବା ଭଳି କୌଣସି ପଦକ୍ଷେପ ନ ନେବାକୁ ମଧ୍ୟ ବୈଠକରେ ସହମତି ସୃଷ୍ଟି ହୋଇଥିଲା ଯେତେଶୀଘ୍ର ସମ୍ଭବ ସପ୍ତମ ପର୍ଯ୍ୟାୟ ସାମରିକ କମାଶ୍ଡରସ୍ତରୀୟ ବୈଠକ ଡକାଇବାକୁ ଦୁଇପକ୍ଷ ଏକମତ ହୋଇଛନ୍ତି

ଏହିସବୁ ପଦାର୍ଥ ପରିବହନ କରିବା ପାଇଁ ଆଇଏସ୍ଓ ଟ୍ୟାଙ୍କ କଣ୍ଟେନରଗୁଡ଼ିକରୁ ଚଳାଚଳ ଆରମ୍ଭ କରାଯିବ କୋବିଡ୍ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ଆଇଏସ୍ଓ କଣ୍ଟେନରଗୁଡ଼ିକରେ ତରଳୀକୃତ ଅକ୍ଟିଜେନର ପରିବହନ ପାଇଁ ଆବଶ୍ୟକତା ଦେଖାଦେଇଛି ଦେଶ ଭିତରେ ଆଇଏସ୍ଓ କଣ୍ଟେନରଗୁଡ଼ିକରେ ତରଳୀକୃତ ଅକ୍ପିଜେନର ପରିବହନ ଦ୍ୱାରା ସେଗୁଡ଼ିକୁ ନିରାପଦରେ ବିଭିନ୍ନ ସ୍ଥାନରେ ପହଞ୍ଚାଯାଇ ପାରିବ ଅକ୍ଟିଜେନ ଉତ୍ପାଦନକାରୀ କମ୍ପାନିଗୁଡ଼ିକ ସହ ବିଚାରବିମର୍ଶ କରିବା ପରେ ଆଇଏସ୍ଓ ଟ୍ୟାଙ୍କ କଣ୍ଟେନରରେ ଦେଶ ଭିତରେ ଅକ୍କିଜେନ ପରିବହନ ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା ଏ କ୍ଷେତ୍ରରେ ଏହା ସହ ସଂପୂକ୍ତ ପକ୍ଷଗୁଡ଼ିକୁ ମଧ୍ୟ ବିଚାର ବିମର୍ଶ କରାଯାଇଥିଲା ଏହି ଅନୁମତି କେବଳ ବର୍ଷେ ପାଇଁ ଦିଆଯାଇଛି ଇସି ଶରଦ ପାୱାର ନିର୍ବାଚନ କମିଶନ ଏକ ସ୍ୱଷ୍ଟୀକରଣ ଦେଇ କହିଛି ଏନ୍ସିପି ନେତା ଶରଦ ପାୱ୍ୱାରଙ୍କୁ ନୋଟିସ୍ ଜାରି କରିବା ପାଇଁ କମିଶନ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡକୁ କୌଣସି ନିର୍ଦ୍ଦେଶ ଜାରି କରିନାହିଁ ନିର୍ବାଚନ କମିଶନ ନିର୍ଦ୍ଦେଶରେ ଆୟକର ବିଭାଗ ଶରଦ ପାୱାରଙ୍କୁ ନୋଟିସ୍ ଜାରି କରିଥିବା ବିଷୟରେ କିଛି ସମ୍ଭାଦପତ୍ରରେ ଖବର ପ୍ରକାଶ ପାଇଥିଲା